ପ୍ରର୍ଥୀପତ୍ରଗୁଡ଼ିକୁ ଆଜି ଯାଞ୍ଚ୍ କରାଯିବ

ପିଏମ୍ ମୈତ୍ରୀ ସେତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଫେନି ନଦୀରେ ନିର୍ମିତ ମୈତ୍ରୀ ସେତ୍ର ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ଏହାଦ୍ୱାରା ଦୁଇଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇବ ଭର୍ଚ୍ଚଆଲ୍ ମାଧ୍ୟମରେ ମୈତ୍ରୀ ସେତୁକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଏହି ଅଞ୍ଚଳ ଏକ ବାଣିଜ୍ୟ କରିଡ଼ର ଭାବେ ବିକଶିତ ହେବାକୁ ଯାଉଛି ସେ କହିଛନ୍ତି ଏହା ଦୂଇ ଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଉନ୍ନତି ଆଣିବ ଶ୍ରୀ ମୋଦୀ କହିଛନ୍ତି ଗତ କିଛି ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ରେଳ ସଡ଼କ ଓ ଜଳପଥ ଦେଇ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଛି ମୈତ୍ରୀ ସେତୁ ସମ୍ପର୍କକୁ ଆହୁରି ଅଧିକ ସୁଦୂଢ଼ କରିବ ବୋଲି ସେ କହିଛନ୍ତି ମୈତ୍ରୀ ସେତୁର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଜନସମ୍ପର୍କ ବୃଦ୍ଧି କରିବା ସହ ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ନୁଆ ନୁଆ ସୁଯୋଗମାନ ସ୍ପଷ୍ଟି କରିବ ତ୍ରିପୁରା ସହ ଏହା ଆସାମ ମିକୋରାମ ଓ ମଣିପୁରକୁ ବାଙ୍ଗଲାଦେଶ ଏବଂ ଅନ୍ୟ ଦକ୍ଷିଣ ପର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ସହିତ ସଂଯୋଗ କରିବ ଶ୍ରୀ ମୋଦୀ କହିଛନ୍ତି ମୈତ୍ରୀ ସେତୁ ଉଦ୍ଘାଟନ ହେବା ସହ ଅଗରତାଲା ଆନ୍ତର୍ଜାତିକ ସାମୁଦ୍ରିକ ବନ୍ଦରଠାରୁ ଭାରତର ସବୁଠୁ ନିକଟତମ ସହର ହୋଇପାରିଛି ଏହି ସେତୁ ନିର୍ମାଣ ହେବା ସହ ସ୍ଥଳପଥରେ ଗମନାଗମନ ଦୂରତା ବହୁମାତ୍ରାରେ ହ୍ରାସ ପାଇଛି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କର ଏକ ବାର୍ତ୍ତାରେ କହିଛନ୍ତି ମୈତ୍ରୀ ସେତ୍ର ଲୋକମାନଙ୍କର ଜୀବନରେଖା ସାବ୍ୟସ୍ତ ହେବ

ଏହି ଅବସରରେ କାମ୍ମୁ କାଶ୍କୀର ଉପରାଜ୍ୟପାଳ ମନୋଜ ସିହ୍ରା ଏବଂ ଡକ୍ଟର କରଣ ସିଂହ ଉପସ୍ଥିତ ଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଗୀତା ର ମନ୍ତ୍ର ସହ ବିକାଶ ପଥରେ ଅଗ୍ରସର ହେଉଛି ଶ୍ରୀ ମୋଦୀ କହିଛନ୍ତି ଶ୍ରୀମଦ୍ ଭଗବତ ଗୀତା ଆମକ୍ର ଲୋକମାନଙ୍କର ଓ ବିଶ୍ୱର କିଭଳି ସେବା କରାଯାଇ ପାରିବ ସେ ବିଷୟରେ ଶିକ୍ଷା ଦେଇଥାଏ ସେ କହିଛନ୍ତି ଯେତେବେଳେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେଲା ଏଭଳି ପରିସ୍ଥିତିର ସାମ୍ନା କରିବାକୁ କେହି ପ୍ରସ୍ତୁତ ନ ଥିଲେ ତେବେ ଭାରତ ଏହି ସମୟରେ ପ୍ରତିଷେଧକ ଉତ୍ପାଦନ କରି ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଯୋଗାଇଛି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ ଭାରତ ଅନେକ ଦେଶକୁ ସହାୟତା ପଠାଇବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କର ନିଜର ବାସଗୃହରେ ପହଞ୍ଚିବାରେ ସହାୟତା କରିଛି ମାନବ ଜାତିକୁ ଏହାର ଅବଦାନ ପାଇଁ ଭାରତ ଆଜି ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ମାଜୁଲୀରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିକେପି ନେତୃତ୍ୱର ମେଣ୍ଟ ପୁନର୍ବାର କ୍ଷମତାକୁ ଫେରିବ ବୋଲି ଶ୍ରୀ ସୋନୱାଲ୍ କହିଛନ୍ତି ବରିଷ୍ଣ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରକିବୁଲ୍ ହୁସେନ୍ ମଧ୍ୟ ନାଗାଓଁ କିଲ୍ଲାର ସାମଗୁଡ଼ି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବର୍ତ୍ତମାନର କଂଗ୍ରେସ ବିଧାୟକ ନୁରୁଲ୍ ହୁଡ୍ଡା ଓ ଆସାମ ଗଣପରିଷଦ ବିଧାୟକ ରେଣୁପମା ରାଜଖଓ୍ୱା ମଧ୍ୟ ଗତକାଲି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେହିପରି ପଣ୍ଟିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ଉତ୍ତରାଖଣ୍ଡ ସିଏମ୍ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ ଗତକାଲି ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳ ଶ୍ରୀମତୀ ବେବିରାଣୀ ମୌର୍ୟଙ୍କୁ ପ୍ରଦାନ କରିଛନ୍ତି ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହ ରାଜ୍ୟରେ ନୃତନ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି ଆମ ସମ୍ଭାଦଦାତା କହିଛନ୍ତି ଆଜି ଡେରାଡୁନ୍ଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ବିଧାୟକମାନଙ୍କର ବୈଠକ ବସିବ ମିଳିଥିବା ସ୍ଚଚନା ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ୍ ନିଶଙ୍କ ରାଜ୍ୟସଭା ସଦସ୍ୟ ଅନୀଲ୍ ବାଲ୍ତନି ଏବଂ ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଧନସିଂହ ରାଓ୍ୱତ ନୃତନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି ଭାକ୍ରିନେସନ୍ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକା ପ୍ରଦାନ କ୍ଷେତ୍ରରେ ଭାରତ ଅଭ୍ରତପୂର୍ବ ସଫଳତା ହାସଲ କରିଛି

ମନ୍ତ୍ରଣାଳୟ କହିଛି ମହାରାଷ୍ଟ୍ର କେରଳ ପଞ୍ଜାବ ତାମିଲ୍ନାଡୁ ଗୁଜୁରାଟ୍ ଏବଂ କର୍ଷ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ପାର୍ଲାମେଣ୍ଟ ଆଡ୍ଜଣ୍ଣ ପାର୍ଲାମେଣ୍ଟର ଉଭୟ ସଭାକୁ ଗତକାଲି ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ପେଟ୍ରୋଲ ଡିକେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ପ୍ରବଳ ପାଟିତୁଣ୍ଡ ହେବାରୁ ଦୁଇସଭାକୁ ବାରମ୍ଭାର ମୁଲତବୀ ରଖିବାକୁ ପଡ଼ିଥିଲା ଲୋକସଭାରେ ଗତକାଲି କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବାମପନ୍ଥୀ ଦଳ ଡିଏମ୍କେ ଏନ୍ସିପି ଶିବସେନା ଓ ଅନ୍ୟ ବିରୋଧୀ ଦଳମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ ଦେଇଥିଲେ ବାଚସ୍କତି ଓମ୍ ବିର୍ଲା ସେମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ

ପରେ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ରାଜ୍ୟସଭାରେ ମଧ୍ୟ ସମାନ ଧରଣର ପରିସ୍ଥିତି ସ୍ପଷ୍ଟି ହୋଇଥିଲା ବିରୋଧୀଦଳମାନେ ରାଜ୍ୟସଭାରେ ଏକ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଦେଇଥିଲେ କିନ୍ତୁ ତାହା ଗ୍ରହଣ କରାଯାଇନଥିଲା ଏହାପରେ କଂଗ୍ରେସ ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ ଉପାଧ୍ୟକ୍ଷ ହରିବଂଶ ଶୃନ୍ୟକାଳକୁ ଚଳାଇବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ

ପରିସ୍ଥିତିରେ କୌଣସି ଉନ୍ନତି ନ ଘଟିବାରୁ ଶେଷରେ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ଇସିଆଇ ନିର୍ବାଚନ କମିଶନ୍ ଆସାମ କେରଳ ପୁଡୁଚେରୀ ତାମିଲ୍ନାଡୁ ଏବଂ ପ୍ରଣ୍ଣିମବଙ୍ଗରେ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳୀୟ ପ୍ରଚାର ପାଇଁ ସମୟ ସୀମାକୁ ବୃଦ୍ଧି କରିଛନ୍ତି

କେବଳ କାତୀୟ ତଥା ରାଜ୍ୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରଚାର ପାଇଁ ଅନୁମତି ଦିଆଯାଇଛି ପ୍ରସାର ଭାରତୀ କର୍ତ୍ତ୍ୱପକ୍ଷଙ୍କ ସହ ଆଲୋଚନା ପରେ ଆୟୋଗଙ୍କ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି କୋଭିଡ୍ ନାଇକ୍ଷିନ୍ ପରିସ୍ଥିତି ତଥା କୋଭିଡ୍ ନିୟମାବଳୀର ପାଳନ ଯୋଗୁଁ ନିର୍ବାଚନ ପ୍ରଚାରରେ ରହିଥିବା କଟକଶାକୁ ଦୃଷ୍ଟିରେ ରଖି କମିଶନ୍ଙ୍କ ପକ୍ଷରୁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି

ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳପକ୍ଷରୁ କରାଯିବାକୁ ଥିବା ପ୍ରଚାର ସଂକ୍ରାନ୍ତ ଟ୍ରାନ୍ସସ୍ରିପ୍ଟକୁ ଆଗୁଆ ଦାଖଲ କରିବା ଲାଗି ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

ଟେଲିକମୁନିକେସନ୍ ମନ୍ତ୍ରଣାଳୟ ସଚିବ ଅଂଶୁପ୍ରକାଶ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି

ଫାଇଭ୍ ଜି ର ପରିଚାଳନା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବିଧିବ୍ୟବସ୍ଥାକୁ ଏହି ପ୍ରଶିକ୍ଷଣରେ ସାମିଲ୍ କରାଯାଇଛି